ଆଜି ଶ୍ରୀମ ହେବାପରେ ଏହିସବୁ ପାକିସ୍ତାନୀ ହିନ୍ଦୁ ପର୍ଯ୍ୟଟକମାନେ ବଡଦେଉଳ ଭିତରକୁ ଯାଇ ଶ୍ରୀକୀଉମାନଙ୍କୁ ଦର୍ଶନ କରିଥିଲେ

ତେବେ ଆକି ଶନିବାର କୋର୍ଟ କାର୍ଯ୍ୟ ଦିବସ ନ ଥିବାରୁ ଗତକାଲି ବିଦାୟକାଳୀନ ସମ୍ୟର୍ଦ୍ଧନା କରାଯାଇଥିଲା

ବିଧି ଅନୁସାରେ ଓଡିଶା ହାଇକୋର୍ଟର ବରିଷତମ ବିଚାରପତି ଜଷିସ ସଞ୍ ପଶ୍ଢାଙ୍କୁ କୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତିଭାବେ ନିଯୁକ୍ତି ମିଳିଛି

ଅଜିତା କାର୍ଯ୍ୟକ୍ରମ ନେଇ ସାଂସଦ ଅପରାଜିତା ଷଡଙ୍ଗୀ ପ୍ରତିକ୍ରିୟା ରଖିଛନ୍ତି ସେ କହିଛନ୍ତି ଯେ ଏହି କାର୍ଯ୍ୟକ୍ରମ ମହିଳାଙ୍କୁ ନେଇ କାମ କରିବ

ଆସନ୍ତାକାଲିଠାରୁ ପୁନର୍ବାର ପର୍ଯ୍ୟଟକମାନଙ୍କ ପାଇଁ ଭିତରକନିକା ଖୋଲାଯିବ

କୁ ଆସିବା ପରେ ବନବିଭାଗ ପକ୍ଷର୍ଠ ପଦକ୍ଷେପ ନିଆଯାଇଛି

ହାତୀ ଓ ମଶିଷ ଭିତରେ ଲଢେଇ ରୋକିବା ପାଇଁ ବନ ବିଭାଗ ପକ୍ଷରୁ ଏହି ଉଦ୍ୟମ କରାଯାଇଛି

ଜଣଙ୍କର ଅବସ୍ଛା ଗୁରୁତର ରହିଛି ଏବଂ ତାଙ୍କୁ ପଲାସା ଚିକିହାଳୟକୁ ସ୍ରାନାନ୍ତର କରାଯାଇଛି

ପ୍ରାଥମିକ ତଦନ୍ତରୁ ସମସ୍ତ ଯାତ୍ରୀ ବ୍ରହ୍କପୁର ବୋଲି ଜଣାପଡିଛି

ଫଳରେ ଡମ୍ମିଂୟାର୍ଡକୁ ନେଇ ଦେଖାଯାଉଥିବା ବିବାଦର ସମାଧାନ ହୋଇପାରିବ ସେ ଆହରି କହିଛନ୍ତି ଯେ ଦାର୍ଠେଙ୍ ସମେତ ସୈନିକ ସ୍କୁଲରେ ଥିବା ଡମ୍ମିଂୟାର୍ଡରେ ଅଳିଆ ବାୟୋମାଇନିଂ କରାଯାଇ ରିସାଇକୁିଂ କରାଯିବ

ଫଳରେ ବିଭିନ୍ନ ସ୍ଚାନରେ ଶୀତର ପ୍ରକୋପ ବୃଦ୍ଧି ପାଇଛି